ଦେଶରେ ସଙ୍ଗିନ୍ ହେଉଛି କରୋନା ସ୍ଥିତି

ତେଣୁ କିଲ୍ଲାକୁ ପ୍ରତି ସପ୍ତାହରେ ଶେଷ ଦୁଇଦିନ ବନ୍ଦ୍ କରିବାପାଇଁ ଘୋଷଣା କରାଯାଇଛି

ଜିଲ୍ଲାପାଳ ମନୋକ ମହାନ୍ତି ଏନେଇ ଘୋଷଣା କରିଛନ୍ତି

ଫଳରେ ଚଳିତ ବର୍ଷ କୌଣସି ସୋମବାର ଦିନ କାଉଡ଼ିଆ ଭକ୍ତମାନେ ବିଭିନ୍ନ ନଦୀରୁ ଜଳ ନେଇ ଶୈବପୀଠକୁ ଯାଇପାରିବେ ନାହି

ନିୟମ ଉଲୁଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପାଇଁ ଚେତାବନୀ ଦିଆଯାଇଛି ମୁଖ୍ୟାଳୟ ବାହାରେ ଥିବା କର୍ମଚାରୀ ଫେରିଲେ ହୋମ୍ କ୍ୱାରେକ୍କାଇନରେ ରହିବାକୁ ପରାମର୍ଶ ଦିଆଯାଇଛି

ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ସର୍ବନିମୁ ଯୋଗ୍ୟତା ସ୍ବାତକ ହୋଇଥିବା ଦରକାର ଯେଉଁମାନେ ଚଳିତ ବର୍ଷ ସ୍ନାତକ ପରୀକ୍ଷା ଦେଇଛନ୍ତି ସେମାନେ ମଧ ଏଥ୍ପାଇଁ ଆବେଦନ କରିପାରିବେ

ତେବେ ଆକି କକ୍ଷମାଳ ଗଞ୍ୱାମ ନୟାଗଡ଼ ଏବଂ ରାୟଗଡ଼ା କିଲ୍ଲାର ଗୋଟିଏ ଦୁଇଟି ସ୍ଚାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି